ଚଳିତଥର ଲୋକସଭାକ୍ ପ୍ରାୟ ଅର୍ଭ୍ବାଧକ ନ୍ତଆ ସାଂସଦ ଏବଂ ସର୍ବାଧକ ମହିଳା ସାଂସଦ ନିର୍ବାଚିତ ହେବା ଏକ ଇତିହାସ ସୂଷ୍କି କରିଛି

ଶେଷକତ୍ୟ ଶହୀଦ ଓଡ଼ିଆ ଯବାନ ଅଜିତ୍ ସାହୁଙ୍ଙୁ ଅଶ୍ରଳ ବିଦାୟ ଦିଆଯାଇଛି

ଭାରତ ସମେତ ବିଶ୍ୱର ଅନେକ ଦେଶରେ ଏହି ଯୋଗ ଦିବସ ପାଳନ କରାଯିବ ଯୋଗ ମଣିଷକୁ ସ୍ବସ୍ସ ଓ ନିରୋଗୀ ରଖିଥାଏ

ତେବେ ନିୟମିତ ଯୋଗ ଓ ପ୍ରାଶାୟମ ଦ୍ୱାରା ମଣିଷ ସୁସ୍ଛ ଜୀବନଯାପନ କରିପାରିବ